ଶ୍ରାବଣ ମାସ ସୋମବାରରେ କାଉଡ଼ିଆମାନେ ବିଭିନ୍ନ ଶୈବପୀଠରେ କରୁଥିବା ଜଳଲାଗି ଉପରେ ଏଥିପାଇଁ କଟକଣା ଜାରି କରାଯାଇଛି

ଏହା ମାଧ୍ଘମରେ ଅଭିଯୋଗକାରୀ ଯେ କୌଣସି ସ୍ଚାନରୁ ଯେ କୌଣସି ସମୟରେ ନିଜ ଅଭିଯୋଗ ଅପ୍ଲୋଡ଼୍ କରିପାରିବେ

ଏହି ପଞ୍ଚକରଣ ସଂଖ୍ୟାକୁ ବ୍ୟବହାର କରି ପରବର୍ତୀ ସମୟରେ ଅଭିଯୋଗକାରୀ ନିଜ ଅଭିଯୋଗର ସ୍ଥିତି ସଂପର୍କରେ ଜାଶିପାରିବେ

ସମସ୍ତ ଅଶଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବନ୍ଦ୍ ରହିବ ଲୋକଙ୍କୁ ସାମାଜିକ ଦୂରତା ଅବଲମ୍ମନ କରି ଏବଂ ମାସ୍କ ପିନ୍ଧି ଜରୁରୀ ଜିନିଷ କିଶିବାକୁ କୁହାଯାଇଛି ଏଥିସହ ଜରୁରୀ ନ ଥିଲେ କେହି ବାହାରକୁ ନ ବାହାରିବା ପାଇଁ ସିଏମସି ପକ୍ଷରୁ ନିର୍ଦେଶ ଦିଆଯାଇଛି

ଏହା ସହ ଜରୁରୀ ସେବା ପାଶି ଏବଂ ବିଦ୍ୟୁତ ଯୋଗାଣ ଅନ୍ୟ ଦିନ ଭଳି ଚାଲୁ ରହିବ ବୋଲି ସିଏମସି ପକ୍ଷର୍ ସ୍ୱଷ୍ କରାଯାଇଛି

ଖଣଗିରି ଉଦୟଗିରି ସମେତ ଧଉଳି ରାଜାରାଣୀ ମନ୍ଦିର ବାରବାଟୀ ଦୁର୍ଗ ଲଳିତଗିରି ଓ ରତ୍ଗିରି ପର୍ଯ୍ କରାଯାଇଛି

ଓଡ଼ିଆ ସାମ୍ଭାଦିକତା ପାଠ୍ୟକ୍ରମରେ ନାମ ଲେଖାଇବାପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ ହୋଇଥିବା ଦରକାର